ଶିକ୍ଷା ମନ୍ତଣାଳୟ ଏବଂ ୟୁନିଭରସିଟି ଗ୍ରାକ୍କ କମିଶନର ମିଳିତ ଆନୁକୁଲ୍ୟରେ ଅୟୋଜିତ ଏହି ସମ୍ମିଳନୀରେ ଶିକ୍ଷାମନ୍ତୀ ରମେଶ ଶିକ୍ଷାରାଷ୍ଟ୍ରମନ୍ତୀ ସଂଜୟ ଧୋତ୍ରେଙ୍କ ସମେତ ବହୁ ବିଶିଷ୍ ଶିକ୍ଷାବିତ୍ ଭାଗନେବାର କାର୍ଯ୍ୟକ୍ମ ରହିଛି

ସେହି ଦୂଇଟି ଗାଁ ହେଲା ଗଞ୍ଞାମ ଜିଲ୍ଗାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର କିଲ୍ଲାର ନୋଳିଆ ସାହି

ଭର୍ଚ୍ୟଆଲ୍ ମାଧ୍ଧମରେ ୟ୍ରନେସ୍କୋ ପକ୍ଷର୍ଠ ଏହି ଦୂଇଟି ଗାଁକ୍ ଆଜି ପ୍ରଶଂସାପତ୍ର ପ୍ରଦାନ କରାଯିବ

ସ୍ୱାସ୍ଥ୍ୟସେବା ଭିଉିଭୂମିକୁ ଅଧିକ ସୁଦୂଢ଼ କରିବା ତଥା ନମୁନା ପରୀକ୍ଷଣ ବୃଦ୍ଧି ଏବଂ କରୋନା ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯିବ କେନ୍ଦ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ବମନ୍ତୀ ଧର୍ମେନ୍ଦ ପ୍ରଧାନ ଏଥିପାଇଁ ପ୍ରଧାନମନ୍ଦୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ସିଏଜି ଗିରିଶ ଚନ୍ଦ ମୁର୍ମୁଙ୍କୁ ଭାରତର ସମୀକ୍ଷକ ଓ ମହାଲେଖା ପରୀକ୍ଷକ ସିଏଜି ଭାବେ ନିଯୁକ୍ତ କରାଯାଇଛି

କେନ୍ଦ୍ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତଶାଳୟ ଅଧୀନସ୍ଥ ତାଲିମ ମହାନିର୍ଦ୍ଦେଶକଙ୍କ ପକ୍ଷର୍ ଜାରି ଏକ ବିଙ୍କପ୍ତିରୁ ଏହା ଜଣାପଡ଼ିଛି

ସୂଚନା ଓ ପ୍ରସାରଣ ମନ୍ତଶାଳୟ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହରେ ଦେଶାତ୍ମବୋଧ ଏବଂ ସ୍ୱାଧୀନତା ଦିବସ ସଂକ୍ରାନ୍ତ ବାର୍ତ୍ତା ଥିବା ଚଳଚିତ୍ରମାନ ପ୍ରଦର୍ଶିତ ହେବ

ଏହି ଅବସରରେ ରାକ୍ୟ ତଥା ଜିଲ୍ଲାଓରରେ ଭରୁଆଲ୍ ମାଧ୍ଧମରେ ବିଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

ସ୍ଚନା ଅନ୍ଯାୟୀ ଆସନ୍ତା ରବିବାର ଦିନ ପଣ୍କିମ କେନ୍ଦ୍ ଏବଂ ନିକଟବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୂଷ୍କ ହେବାର ସୟାବନା ରହିଛି